ସୂଚନାଯୋଗ୍ୟ ଚଳିତବର୍ଷ ପିଆଜ ଉପାଦନର କେନ୍ଦ୍ରସୁଳ କୁହାଯାଉଥିବା ମହାରାଷ୍ଟ୍ର ନାସିକ୍ରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉପାଦନ ହ୍ରାସ ପାଇଛି ଫଳରେ ଦେଶବ୍ୟାପୀ ଏବେ ପିଆଜ ଦର ବୃଦ୍ଧିପାଇଛି

ଖୋଲା ବକାରରେ ପର୍ଯ୍ୟାପ୍ତ ପିଆଜ ଉପଲହ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ବତ୍ତି ନିଆଯାଇଛି

ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଷତ ଏକ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ରାଜ୍ୟ ମୋଟର ଭେହିକିଲ୍ ଫିଲ୍ଡ୍ ଆସୋସିଲଏସନ୍ ପକ୍ଷରୁ ପରିବହନ କମିଶନ୍ଙ୍ଙ ଏହି ନିଷ୍ବଉିକୁ ଚ୍ୟାଲେଞ୍ କରି ଏହି ମାମଲା ରୁଜୁ ହୋଇଛି

ଜିଲ୍ଲାପାଳ ନିଖୁଲ ପଓନ୍ କଲ୍ୟାଣ ଓ ବିଧାୟକ ସାରଦା ପ୍ରସାଦ ନାୟକ ଏହି ବଜାରର ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଏଠାରୁ ଜନସାଧାରଣ ସ୍ୱୟଂ ସହାୟିକା ଗୋଷୀଗୁଡ଼ିକଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉଚିତ ମଲ୍ୟରେ କିଶିପାରିବେ

ଗତ ମଙ୍ଗଳବାର ରାତିରେ ଯୁବତୀଙ୍କ ଜଶେ ସହଯୋଗୀ ତାଙ୍କୁ ଦୁଷ୍ୱର୍ମ କରିଥିବା ଅଭିଯୋଗ ହୋଇଛି

ଫେରାର୍ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କ ମଧରେ ଜଣେ ଯବାନ ଥିବା ଜଶାପଡ଼ିଛି

ମୃତ୍ତିକା ସୁରକ୍ଷାପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ

ରାଜ୍ୟର ବିଭିନ୍ନ ସ୍ଥାନରେ ମୃତ୍ତିକା ଦିବସ ପାଳନ ଖବର ଆମର ହସ୍ତଗତ ହେବାରେ ଲାଗିଛି

ପୁଲିସ୍ ଘଟଣାସ୍ଥଳରେ ପହଞ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି

ପୁଲିସ୍ ଘଟଶାର ତଦନ୍ତ କରୁଛି